ସେ କହିଛନ୍ତି ପ୍ରତ୍ୟେକ ଗ୍ରାମସଭା ପ୍ରତ୍ୟେକ ବ୍ଲକ୍ ଓ ପ୍ରତ୍ୟେକ ଜିଲ୍ଲା ସେମାନଙ୍କର ମୌଳିକ ଆବଶ୍ୟକତାଗୁଡ଼ିକପାଇଁ ଆତ୍କନିର୍ଭରଶୀଳ ହେବାକୁ ପଡ଼ିବ

ଏହି ପୋର୍ଟାଲ୍କୁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ ପାଇଁ ବ୍ୟବହାର କରାଯିବ ସେ କହିଛନ୍ତି ଏହି ପୋର୍ଟାଲ୍ ମାଧ୍ଧମରେ ଠିକ୍ ସମୟରେ ତଦାରଖ କରାଯାଇପାରିବ ଉଉଦାୟିତାକୁ ନିଶ୍ୱିତ କରାଯାଇପାରିବ